ବେଆଇନ୍ ଭାବେ ଭାରତୀୟଙ୍କ ତଥ୍ୟ ସଂଗ୍ହ କରୁଥିବା ଅଭିଯୋଗରେ ବିଟେନ୍ର ଡାଟା ସଂଗ୍ରହକାରୀ କମ୍ପାନୀ କ୍ୟାମ୍ରିଜ୍ ଆନାଲିଟିକାର ଭୂମିକା ସମ୍ପର୍କରେ ତଦନ୍ତ କରିବାକୁ କେନ୍ଦ୍ର ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି

ଏବଂ କେନ୍ଦ୍ର ସରକାର କହିଛନ୍ତି ଶିଳ୍ପପତି ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଘେନି ଭାରତ ଓ ବ୍ରିଟେନ୍ ମଧ୍ୟରେ ଥିବା ଚୁକ୍ତି ଅନୁସାରେ କାର୍ଯ୍ୟ ଚାଲିଛି ଏବଂ ଏ ସଫ୍ରାନ୍ତ ମାମଲା ବିଚାରଧୀନ ଅଛି ପିଏମ୍ ବ୍ରିକ୍ସ ଜୋହାନ୍ପବର୍ଗଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀର ଘୋଷଣାନାମାରେ ଗଣତାନ୍ତିକ ନୀତି ସମାବେଶୀ ବିକାଶ ଆଇନ୍ର ଶାସନ ଜାତିସଂଘର ନିର୍ଦ୍ଦେଶାବଳୀ ପାଳନ ପ୍ରତି ପୁନଃ ଆସ୍ଥାପ୍ରକଟ କରାଯାଇଛି ବ୍ରାଜିଲ୍ ରୁଷିଆ ଭାରତ ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକୁ ରାଷ୍ଟ୍ର ସଂଗଠନର ଶିଖର ସମ୍ମିଳନୀର ଦ୍ୱିତୀୟ ଦିବସରେ ବାଣିଜ୍ୟିକ ସୁରକ୍ଷାବାଦୀ ନୀତି ଓ ଏକଚାଟିଆ କାରବାର ବିରୋଧରେ ମିଳିତ ସଂଗ୍ରାମ ପାଇଁ ମଧ୍ୟ ଏଥିରେ ନିଷ୍ପଭି ନିଆଯାଇଛି ଏହି ତିନି ଦିନିଆ ଶିଖର ସମ୍ମିଳନୀ ଅବସରରେ ନୀତିନିୟମର ପରିପାଳନ ସ୍ୱଚ୍ଚତା ରକ୍ଷା ପାତର ଅନ୍ତର ନୀତିର ଅବସାନ ଏବଂ ସମସ୍ତଙ୍କୁ ବାଶିଜ୍ୟ କାରବାରରେ ଅଂଶିଦାର କରିବା ପାଇଁ ଏହି ପାଞ୍ଚ ବ୍ରିକ୍ ରାଷ୍ଟ୍ର ରାଜି ହୋଇଛନ୍ତି ବିଶ୍ୱସ୍ତରରେ ନୂଆ ଆର୍ଥିକ ଶକ୍ତି ଭାବେ ଆତ୍ମ ପ୍ରକାଶ କରୁଥିବା ବ୍ରିକୁର ଏହି ରାଷ୍ଟ୍ର ସମ୍ବହ ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ନେବା ସହିତ ଅର୍ଥନୈତିକ ଅପରାଧୀମାନଙ୍କୁ ସୁରକ୍ଷା ନଦେବା ଏବଂ ସେମାନଙ୍କ ସମ୍ପତ୍ତି ବାକ୍ୟାପ୍ତ କରିବା ଭଳି ପଦକ୍ଷେପ ପାଇଁ ସବୁମନ୍ତେ ଉଦ୍ୟମ କରିବାକୁ ଏକମତ ହୋଇଛନ୍ତି ଏହି ଘୋଷଣାନାମାରେ ଆନ୍ତର୍ଜାତିକ ଆତଙ୍କବାଦ ବିରୋଧରେ ଲଢ଼େଇ ଏବଂ ଏଥିପାଇଁ ଏକ ପୂର୍ଣ୍ଣାଙ୍ଗ ଆଇନ୍ ପ୍ରଶୟନ ଉପରେ ଗୁରୁତ୍ୱ ଦିଆଯାଇଛି ଘୋଷଣାନାମା ପ୍ରକାଶ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶମ ବ୍ରିକ୍ସ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ ସେ କହିଥିଲେ ଚତୁର୍ଥ ଶିଳ୍ପ ବିପ୍ଳବ ବ୍ରିକ୍କ ରାଷ୍ଟ୍ରସମୂହ ପାଇଁ ଉଭୟ ସୁଯୋଗ ଓ ଆହ୍ୱାନ ସୃଷ୍ଟି କରିଛି ଅତ୍ୟାଧୁନିକ ବିଭ୍ରାଟକାରୀ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ବିକାଶଶୀଳ ଦେଶ ଓ ଏହାର ଅର୍ଥନୀତି ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ସେଥିପାଇଁ ସତର୍କ ରହିବାକୁ ପଡ଼ିବ ଦକ୍ଷତା ବିକାଶ ବୃଭିଗତ ତାଲିମ ମାଧ୍ୟମରେ ଚତୁର୍ଥ ଶିଳ୍ପ ବିପ୍ଲବର ଲାଭ ଉଠାଇ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଚୀନ ଦକ୍ଷିଣ ଆଫ୍ରିକା ଆର୍ଜେଣ୍ଟିନା ଓ ଆଙ୍ଗୋଲାର ନେତାମନାଙ୍କୁ ଭେଟି ଦ୍ୱିପାକ୍ଷିକ ସ୍ୱାର୍ଥ କଡ଼ିତ ବିଷୟରେ ଆଲୋଚନ କରିଥିଲେ

ରାଜ୍ୟସଭାରେ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ଆଲୋଚନାରେ ଅଂଶଗ୍ରହଣ କରି ଗତକାଲି ଇଲେକ୍ରୋନିକ୍କ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏହି ପ୍ରସଙ୍ଗରେ ସମ୍ପୃକ୍ତ ସଂସ୍ଥା ଭାରତୀୟଙ୍କଠାରୁ ବେଆଇନ୍ ଭାବେ କୌଣସି ତଥ୍ୟ ସଂଗ୍ରହ କରିନାହିଁ ବୋଲି ପ୍ରାରମ୍ଭିକ ଭାବେ ଜଣାଇଛି ତେବେ ଫେସ୍ବୁକ୍ରେ ଏହି କମ୍ପାନୀ ସମ୍ପର୍କରେ ଯେଉଁ ମତାମତ ମିଳିଛି ତାହା ସମ୍ପୃକ୍ତ ସଂସ୍ଥାର ସଫେଇକୁ ପ୍ରମାଣିତ କରୁ ନାହିଁ ଏହି କମ୍ପାନୀର ସଂଗୃହୀତ ତଥ୍ୟକୁ କେତେକ ହାଡ୍ୱେୟାର୍ ନିର୍ମାତା ଫେସ୍ବୁକ୍ ସହଯୋଗରେ ବେଆଇନ୍ ଭାବେ ଉପଯୋଗ କରୁଥିଲେ ବୋଲି ପରବର୍ତ୍ତୀ ରିପୋର୍ଟରୁ ଜଣାପଡ଼ିଛି ଏଥିପାଇଁ ସେହିସବୁ ସଂସ୍ଥା କେମ୍ବ୍ରିକ୍ ଆନାଲିଟିକା ସହ ଚୁକ୍ତିବଦ୍ଧ ହୋଇଥିଲେ ଶ୍ରୀ ପ୍ରସାଦ କହିଛନ୍ତି ସାମାଜିକ ଗଣମାଧ୍ୟମର ବିଷୟବସ୍ତୁକୁ ସରକାର ନିୟନ୍ତ୍ରଣ କରନ୍ତି ନାହିଁ ଏହାସତ୍ୱେ ସମ୍ପୃକ୍ତ ଗଣମାଧ୍ୟମ ସୂଚନା ପ୍ରଯୁକ୍ତି ଆଇନ୍ ଅନୁସାରେ ସରକାରୀ ନୀତିନିୟମ ପାଳନ କରିବାକୁ ବାଧ୍ୟ ସରକାର ବାକ୍ ସ୍ୱାଧୀନତା ମୁକ୍ତ ମତପ୍ରକାଶ ଏବଂ ବ୍ୟକ୍ତିଗତ ଏକାନ୍ତତା ଅଧିକାରକୁ ସୁରକ୍ଷିତ କରିବାକୁ ଅଙ୍ଗିକାରବଦ୍ଧ

ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ଯେ ଆୟକର ରିଟର୍ଣ୍ଣ ଦାଖଲ କରିନଥିବା ଟିକସଦାତାଙ୍କ ପାଇଁ ଏହି ନିଷ୍ପଭ୍ତି ଆଶ୍ୱସ୍ତି ଆଣିବ

ସେ କହିଛନ୍ତି ଏହି ବିଲ୍କୁ ଗୃହୀତ କରାଇ ଦେଶର ନେତ୍ମଶ୍ଚଳୀ ମିଳିତ ନୈତିକ ବିବେକ ଏବଂ ରାଜନୈତିକ ଇଚ୍ଛାଶକ୍ତିର ପରିଚୟ ଦେଇଛନ୍ତି

ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ନିଆଯାଉଥିବା ପଦକ୍ଷେପ ବିଷୟରେ ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ଏନ୍ଆର୍ସି ସଂଶୋଧନ ହେଲେ ରାକ୍ୟରେ ଥିବା ବେଆଇନ୍ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ପାରିବ

ଆଇନ୍ ଶୃଙ୍ଖଳା ରକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଏହାର ତଦନ୍ତ ପରିସରରୁ ବାଦ୍ ଦିଆଯାଇଛି

ବିଧାନସଭାରେ ଏହି ବିଲ୍ଟି ଦୁଇ ତୃତୀୟାଂଶ ଭୋଟ୍ରେ ଅନୁମୋଦନ ଲାଭ କରିଛି

ଏମ୍ଇଏ ମାଲ୍ୟା ଭାରତ ଇଂଲଣ୍ଡ ପ୍ରତ୍ୟର୍ପଣ ଚୁକ୍ତି ଅନୁସାରେ ଅଦାଲତରେ ବିଚାରାଧିନ ଥିବା ବିଜୟ ମାଳ୍ୟାଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଅଗ୍ରସର ହେଉଥିବା ସରକାର କହିଛନ୍ତି ଗତବର୍ଷ ଫେବୃୟାରୀ ନଅ ତାରିଖରେ ନୂଆଦିଲ୍ଲୀ ସ୍ଥିତ ବ୍ରିଟିଶ୍ ହାଇକମିଶନର୍ଙ୍କୁ ତାଙ୍କ ପ୍ରତ୍ୟର୍ପଣ ଲାଗି ଆନୁଷ୍ଠାନିକ ଭାବେ ଅନୁରୋଧ କରାଯାଇଥିବା ବିଷୟରେ ରାଜ୍ୟସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ

ସୁଗାର ପ୍ରାଇସ୍ ଇନ୍ଭେଷ୍ଟମେଣ୍ଟ ଇନ୍ଫରମେସନ୍ ଆା୍ଡ କ୍ରେଡିଟ୍ରେଟିଂ ଏଜେନ୍ନୀ ଅଫ୍ ଇଣ୍ଡିଆ ବା ଆଇସିଆର୍ଏ ତାହାର ରିପୋର୍ଟରେ କେନ୍ଦ୍ର ସରକାରଙ୍କ ଚିନି ନୀତିକୁ ସ୍ୱାଗତ କରିଛି

ଭାରତ ବିପକ୍ଷରେ ସହଜସାଧ୍ୟ ବିକ୍କୟ ସହିତ ଗ୍ରପ୍ ପର୍ଯ୍ୟାୟରେ ଦୁଇଟି ମ୍ୟାଚ୍ ଜିତିଥିବା ଆୟରଲ୍ୟାଣ୍ଡ କ୍ତାର୍ଟର ଫାଇନାଲ୍ରେ ପ୍ରବେଶ କରିଛି ଆନ୍ନା ଓ ଫ୍ଲାନାଗାନ ଏହି ମ୍ୟାଚ୍ରେ ଏକ ମାତ୍ର ଗୋଲ୍ ସ୍କୋର କରିଥିଲେ